ଯାହାକି ରାଜ୍ୟ ସରକାର ବହନ କରିବେ ବୋଲି ମନ୍ତୀ ଶ୍ରୀ ଜେନା ସ୍ଚନା ଦେଇଛନ୍ତି

ସେମାନଙ୍କ ପ୍ରମୁଖ ଦାବି ଦରମା ଓ ଭଉ

ଫଳରେ ସରକାରୀ ବସ୍ ବନ୍ଦ ହୋଇଯାଇଥିଲା ଠିକା କର୍ମଚାରୀଙ୍କ ସ୍ତାୟୀ ନିଯୁକ୍ତି ସମାନ କାମକୁ ସମାନ ଦରମା ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗ

କନିଷ ଡାକ୍ତରଙ୍କ ଆନ୍ଦୋଳନକ୍ ଏବେ ସିନିୟର୍ ରେସିଡେଣ୍କ୍ ଓ ହାଉସ୍ ସର୍ଜନମାନେ ମଧ୍ଧ ସମର୍ଥନ କରିଛନ୍ତି

ଏସ୍ସିବି ଡାକ୍ତରଙ୍କ ଆନ୍ଦୋଳନକୁ ଆଜି ଭୀମ୍ସାର ଓ ଶିଶ୍ରଭବନ ଡାକ୍ତରୀଛାତ୍ର ମଧ୍ଧ ସମର୍ଥନ ଜରାଇଛନ୍ତି

ଏହାକୁ ଗଭୀର ଗାତ ଖୋଳି ପୋତି ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଶୀ ଚିକିସା ଅଧିକାରୀ ଡଃ ରମେଶ ଚନ୍ର ବେହେରା ସିଚନା ଦେଇଛନ୍ତି

ଜିଲ୍ଲାପାଳ ସଚିଦାନନ୍ଦ ସାହୁଙ୍ଙ ପ୍ରତ୍ୟେଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି

ଏହା ବ୍ୟତୀତ ସ୍କୁଲ୍ କଲେଜ ବ୍ୟବସାୟିକ ଅନୁଷ୍ଠାନ ଖୋଲାଥିବା ସହ ପରିବହନ ବ୍ୟବସ୍କା ଚାଲୁ ରହିଛି

ଏବେ ଅବକାରୀ ବିଭାଗ କର୍ମଚାରୀ ସ୍ୱତନ୍ତ୍ ଭାବେ କାର୍ଯ୍ୟ କରିବେ ରାଜ୍ୟର ବିଭିନ୍ ଅଞ୍ଞଳରେ ମଦ ଓ ଅନ୍ୟାନ୍ୟ ଅବକାରୀ ଜିନିଷର ଚୋରା କାରବାର ରୋକିବାରେ ଏମାନଙ୍କ ଭୂମିକା ବେଶ୍ ରହିବ ବୋଲି ଶ୍ରୀ ବେହେରା ଆକି ସାମ୍ବାଦିକମାନଙ୍କୁ କହିଛନ୍ତି

ବାଲ୍ୟବିବାହ ନିରୋଧ ଆଇନ ଓ ଏହାର କାର୍ଯ୍ୟକାରିତା ଏବଂ ଦଣ୍ଡବିଧାନ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ

କିଲ୍ଲାରେ ଚଳିତବର୍ଷ ଦୁର୍ଘଟଶାହାର ଯଦିଓ କମିଛି କିନ୍ତୁ ଏହା ସନ୍ତୋଷଜନକ ନୁହେଁ

ଏଥରେ ଜର୍ମାନୀ ଆର୍ଜେକ୍ଟିନା ଇଟାଲୀ ଚେକ୍ ରୁଷ୍ ସର୍ବିଆ ୟୁଏସ୍ଏ ଫ୍ରାନ୍ବ ଓ ଭାରତ ଆଦି ଦେଶ ଅଂଶଗ୍ରହଣ କରିଛନ୍ତି